ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଗତ ସୋମବାର ଦିନ ଶିଖର ବୈଠକରେ ଉଦ୍ବୋଧନ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ୍ ମଧ୍ୟ ଶିଖର ବୈଠକରେ ଉଦ୍ବୋଧନ ଦେଇସାରିଛନ୍ତି

ଶିଖର ବୈଠକର ଶୀର୍ଷକ ଭାରତ ଆମେରିକା ସପ୍ତାହ ନୂଆ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ରହିଛି ଏଥିରେ ଭାରତ ଆମେରିକା ଦ୍ୱିପକ୍ଷୀୟ ସହଯୋଗ ବାଣିଜ୍ୟ ଓ ପୁଞ୍ଜି ନିବେଶ ଶକ୍ତି କ୍ଷେତ୍ରରେ ଭାଗିଦାରୀ ସଂପର୍କ ଫିନ୍ଟେକ୍ରେ ସହଯୋଗ ସ୍ୱାସ୍ଥ୍ୟସେବା ବୈଷୟିକ ଜ୍ଞାନ ଓ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତର ସ୍ଥିତି ଭଳି ପ୍ରସଙ୍ଗମାନ ସ୍ଥାନ ପାଇଛି ବିଶ୍ୱରେ ଭାରତ ଉତ୍ପାଦନ କ୍ଷେତ୍ରରେ ଏକ ମୁଖ୍ୟକେନ୍ଦ୍ର ହେବା ଭାରତର ଗ୍ୟାସ୍ ବକାରରେ ଥିବା ସୁଯୋଗ ଭାରତରେ ସହଜରେ ବ୍ୟବସାୟ କରିବା ପାଇଁ ଥିବା ସୁବିଧା ବୈଷୟିକ ଜ୍ଞାନ କ୍ଷେତ୍ରରେ ବିଭିନ୍ନ ସୁଯୋଗ ଓ ଚ୍ୟାଲେଞ୍ଜ ଭାରତ ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ପ୍ରସଙ୍ଗ ସର୍ବସାଧାରଣ ସ୍ପାସ୍ଥ୍ୟକ୍ଷେତ୍ରରେ ନବୀକରଣ ପ୍ରଭୂତି ବିଷୟ ମଧ୍ୟ ଏଥିରେ ସ୍ଥାନ ପାଇଛି ଭାରତ ଓ ଆମେରିକା ମଧ୍ୟରେ ଅର୍ଥନୈତିକ ଓ ଭାଗିଦାରୀ ସଂପର୍କ ବୃଦ୍ଧି ଉପରେ ଶିଖର ବୈଠକରେ ଆଲୋଚନା ହେଉଛି ଆମେରିକା କ୍ରମାନ୍ୱୟରେ ଦ୍ୱିତୀୟବର୍ଷ ଲାଗି ଭାରତର ସର୍ବବୃହତ ବାଶିଜ୍ୟ ଭାଗିଦାର ରାଷ୍ଟ୍ର ରହିଛି

ସେଗୁଡ଼ିକ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଭାରତର ପ୍ରତିରକ୍ଷା ରାଷ୍ଟ୍ରୀୟ ସୁରକ୍ଷା ଓ ସର୍ବସାଧାରଣଙ୍କ ନିରାପତ୍ତା ପାଇଁ ବିପଦ ସୃଷ୍ଟି କରୁଛି ଏହି ପଦକ୍ଷେପ ମୋବାଇଲ୍ ଫୋନ୍ ଓ ଇଷ୍ଟରନେଟ୍ ବ୍ୟବହାର କରୁଥିବା ଦେଶର କୋଟିକୋଟି ଲୋକଙ୍କର ସ୍ୱାର୍ଥର ସ୍ତରକ୍ଷା କରିବ ଭାରତୀୟ ସାଇବର କ୍ଷେତ୍ରର ସୁରକ୍ଷା ନିରାପତ୍ତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଏହି ନିଷ୍ପଭି ନିଆଯାଇଛି

ଏହିସବୁ ଆପ୍ଗୁଡ଼ିକୁ ନିଷେଧ କରିବା ପାଇଁ ଇଲେକ୍ଟ୍ରୋନିକ୍କ ଓ ଆଇଟି ମନ୍ତ୍ରଣାଳୟ ନିଷ୍ପଭି ନେଇଥିଲା ମନ୍ତ୍ରଣାଳୟ ପାଖକୁ ବିଭିନ୍ନ ସୂତ୍ରରୁ ଅଭିଯୋଗମାନ ଆସିଥିଲା

ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଏଭଳି କାର୍ଯ୍ୟ ଭାରତର ସାର୍ବଭୌମତ୍ୱ ଓ ଏକତା ପ୍ରତି ଏକ ବଡ଼ ବିପଦ ଓ ଏହା ଚିନ୍ତାଜନକ ବିଷୟ ଏଥିପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି ଏହିସବୁ ଆପ୍ଗୁଡ଼ିକୁ ଅବରୋଧ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ସାଇବର ଅପରାଧ ସମନ୍ଧୟ କେନ୍ଦ୍ର ସୁପାରିଶ୍ କରିଛି ଭାରତର ସାର୍ବଭୌମତ୍ୱ ଓ ଦେଶର ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା ପ୍ରତି ଆଞ୍ଚ ଆଣୁଥିବା ଏଭଳି ଆପ୍ଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସର୍ବସାଧାରଣରେ ଦାବି କରାଯାଇଥିଲା

ଏହା ଦ୍ୱାରା ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି କ୍ରମାଗତ ଭାବେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମିତ ହୋଇ ଚିକିିିତ ହେଉଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ଧିତ କରାଯିବାରୁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ କୋବିଡ୍ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ରୋଗୀମାନଙ୍କର ଆଗୁଆ ଚିହ୍ନଟ କରାଯାଇ ଚିକିହା କରାଯିବାରୁ ମୃତ୍ୟୁହାର ହାସ ପାଇଛି

ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ ସୋ ଠାରେ ଚୀନ ଦ୍ୱାରା ସ୍ଥିତାବସ୍ଥାରେ ହୋଇଥିବା ପରିବର୍ତ୍ତନ ଭଦ୍ୟମ ପରିପ୍ରେକ୍ଷୀରେ କେନେରାଲ୍ ନର୍ବଣେ ଲେହଠାରେ ପହଞ୍ଚୁଛନ୍ତି

ପୂର୍ବ ଲଦାଖ ଅଞ୍ଚଳରେ ବିବାଦର ସମାଧାନ କରିବା ଓ ଶାନ୍ତି ସ୍ଥାପନ କରିବା ପାଇଁ ଉଦ୍ୟମ ଜାରି ରହିଛି

ସେ ଯବାନମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟସୂଚୀ ରହିଛି

ବାଂଲାଦେଶ ଏଚ୍ସି ବ୍ୟୁଲାଦେଶ ହାଇକୋର୍ଟଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁସାରେ ବାଂଲାଦେଶର ହିନ୍ଦୁ ବିଧବା ମହିଳାମାନେ ସେମାନଙ୍କର ମୃତ ପତିଙ୍କର ସମସ୍ତ ସମ୍ପଭିର ଭାଗିଦାର ହୋଇପାରିବେ ପୂର୍ବରୁ ବାଂଲାଦେଶର ହିନ୍ଦୁ ବିଧବା ମହିଳାମାନେ କେବଳ ମୃତ ପତିଙ୍କର ବାସଗୃହ ସମ୍ପତ୍ତି ପାଇବାକୁ ଆଇନ ଥିଲା ଜଷ୍ଟିସ୍ ମିଫ୍ତା ଉଦ୍ଦିନ ଚୌଧୁରୀଙ୍କ ଖଣ୍ଡପୀଠ ଗତକାଲି ଏହି ରାୟ ଦେଇଛନ୍ତି